ରାଷ୍ଟ୍ରପତି ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ତାଙ୍କ ବିୟୋଗକରେ ଶୋକ ପ୍ରକାଶ କରିଛନ୍ତି

ବିରୋଧି ଦଳର ହଟ୍ଟଗୋଳ ଏବଂ ସ୍କୋଗାନ୍ ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବିଲ୍ ଉପସ୍ଥାପନ କରିଥିଲେ ପରେ ଆଜିପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା

ଆକି ଲୋକସଭାରେ ଗୃହର ବୈଠକ ଆରମ୍ଭ ହେବାମାତେ ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଆନ୍ଧ୍ରପ୍ଦେଶକ୍ତ ସ୍ୱତନ୍ତ ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ ହୋ ହଲ୍ଲା କରିଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ନଦୀ ପରିଚାଳନା ବୋର୍ଡ଼ ଗଠନ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ପଶ୍ରକାଳରେ ଅର୍ଥ ବିଲ୍ ଏବଂ ଖର୍ଚ୍ଚଦାବିକୁ ତୂରନ୍ତ ଆଲୋଚନାପାଇଁ ଉପସ୍ଥାପିତ କରିବାକୁ ବାଚସ୍ୱତିଙ୍କୁ ଅନୁରୋଧ କରିଥିଲେ ସେ କହିଥିଲେ ସରକାର ସବୁପ୍ରକାର ଆଲୋଚନାପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିବା ସଭ୍ଜେ ବିରୋଧି ଦଳଗୁଡ଼ିକ ଗତ ଦୁଇ ସପ୍ତାହ ଧରି ଗୃହକାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରି ଚାଲିଛନ୍ତି

ଏହାପରେ ଅସ୍ପାଭାବିକ ପରିସ୍ଥିତି କ୍ରାରି ରହିବାରୁ ମଧ୍ୟାହୁ ପର୍ଯ୍ୟନ୍ତ ଗୃହକୁ ମ୍ବଲତବୀ କରାଯାଇଥିଲା ରାଜ୍ୟସଭାରେ ଶ୍ଚନ୍ୟକାଳରେ ବିରୋଧି ଦଳଗୁଡ଼ିକ କାର୍ଯ୍ୟ ପରିଚାଳନାରେ ବାଧା ଉପ୍ରଜାଇଥିଲେ

ସେହିପରି ବିହାରର କ୍ଷେହାନାବାଦ ଏବଂ ଭାବୁଆ ବିଧାନସଭା ଆସନ ଲାଗି ଉପନିର୍ବାଚନ ହୋଇଥିଲା ଉତ୍ତର ପ୍ରଦେଶରେ ଶାସକ ବିଜେପି ଦଳ ଗୋରଖପୁର ପୁଲପୁର ଲୋକସଭା ଆସନରେ ପଛୁଆ ରହିଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଂହ ଇସ୍ତଫା ଦେବା ପରେ ଗୋରଖପୁର ଆସନ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଇଞ୍ଚଫା ଦେବାପରେ ଫୁଲପୁର ଆସନ ଲାଗି ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ବିହାରର ଆରାରିଆ ଲୋକସଭା ଆସନରେ ଆର୍ଜେଡିର ସଫରାଜ ଆଲାମ୍ ତାଙ୍କର ନିକଟତମ ପ୍ରତିଦୃନ୍ଦ୍ୱୀ ବିଜେପିର ପ୍ରଦୀପ କୁମାର ସିଂହଙ୍କଠାରୁ ଭୋଟ୍ରେ ପଛୁଆ ଅଛନ୍ତି

ଆର୍ଜେଡି ସାଂସଦ ମହମ୍ମଦ ତାସ୍ଲିମୁଦ୍ଦିନ୍ ଆର୍ଜେଡି ବିଧାୟକ ମୁଦ୍ରିକା ସିଂହ ଯାଦବ ଏବଂ ବିଜେପି ବିଧାୟକ ଆନନ୍ଦ ଭୂଷଣ ପାଶ୍ଡେଙ୍କ ପରଲୋକ ଯୋଗୁଁ ବିହାରରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା

ଏଚ୍ଏମ୍ ଆଇଏସିପି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ବିଭିନ୍ନ ଦେଶର ପୁଲିସ୍ ବାହିନୀ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ଏକଜୁଟହୋଇ ସାଇବର ଅପରାଧଦ୍ୱାରା ସୃଷ୍ଟି ହେଉଥିବା ବିପଭିକୁ ପରାହତ କରିବାପାଇଁ ଆହ୍ୱାନ କରିଛନ୍ତି ଆଜି ନୂଆଦିଲ୍ଲୀରେ ଆୟୋକିତ ପୁଲିସ୍ ମୁଖ୍ୟମାନଙ୍କର ଆନ୍ତର୍ଜାତୀୟ ସଂଘର ଏସିଆ ପ୍ରଶାନ୍ତ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ସିଂ ଏହା କହିଛନ୍ତି ସେ କହିଛନ୍ତି ସରକାର ଅଧିକାଂଶ କ୍ଷେତ୍ରରେ ଲୋକମାନଙ୍କୁ ଡିକିଟାଲ୍ ସେବା ପ୍ରଦାନ କରି ଡିଜିଟାଇଜେସନକୁ ଏକ ନୂଆ ସ୍ତରରେ ପହଞ୍ଚାଇ ପାରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱରେ ସାଇବର ନିର୍ଭରଶୀଳତା ଏବେ ବ୍ୟାପକଭାବେ ବୃଦ୍ଧି ପାଉଥିବାବେଳେ ସାଧାରଣ ତଥା ସାମରିକ ଭିଭିଭୂମି ଉପରେ ସାଇବର ଆକ୍ରମଣ ମଧ୍ୟ ସହକଭେଦ୍ୟ ହୋଇଛି ସାଇବର ଆକ୍ରମଣର ମାତ୍ରା ବୃଦ୍ଧି ଏବଂ ଏହା ଅତ୍ୟାଧୁନିକ ପଦ୍ଧତିଯୁକ୍ତ ହେଉଥିବାରୁ ସୁରକ୍ଷା ସଂସ୍ଥାଗୁଡ଼ିକ ସମ୍ଘେଦନଶୀଳ ସୂଚନା ଓ ଜାତୀୟ ସୁରକ୍ଷାକୁ ବଜାୟ ରଖିବା ଉପରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ଶ୍ରୀ ସିଂ କହିଛନ୍ତି ଆର୍ଥିକ ସେବା କ୍ଷେତ୍ରରେ ଡିଜିଟାଲ୍ ପଦ୍ଧତିର ବହୁଳ ବ୍ୟବହାର ହେଉଥିବାବେଳେ ଏତେ ବିଶାଳ କ୍ଷେତ୍ରକୁ ପର୍ଯ୍ୟାପ୍ତ ଭାବେ ତଦାରଖ କରିବା ସମ୍ଭବ ହୋଇପାରି ନ ଥିବାରୁ ଏହାର ସୁଯୋଗ ନେଇ କିଛି ଦୁର୍ନୀତିଖୋର ବ୍ୟକ୍ତି ନୂଆ ଧରଣର ଆର୍ଥିକ ଅପରାଧ କରିବାକୁ ସକ୍ଷମ ହୋଇପାରୁଛନ୍ତି ରାଜନାଥ ଅମ୍ରିତ୍ସର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରତିମୂର୍ତ୍ତି ଭାଙ୍ଗିବା ଭାରତୀୟ ସଂସ୍କୃତିର ବିରୋଧି ବୋଲି କହିବା ସହିତ ଏହି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରାଜ୍ୟଗୁଡ଼ିକୁ ପୁନର୍ବାର ଅନୁରୋଧ କରିଛନ୍ତି ଗତକାଲି ଶ୍ରୀ ସିଂ ଅମ୍ରିତ୍ସର୍ ଜାଲିଆନାୱାଲାବାଗ୍ଠାରେ ସ୍ୱାଧୀନତା ସଂଗ୍ରାମୀ ଉଦ୍ଧାମ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ଜୋଚନ କରିଥିଲେ ସେ କହିଥିଲେ ଅସହିଷ୍ଠୁତା ଓ ହିଂସା କଦାପି ଭାରତୀୟ ସଂସ୍କୃତିର ଅଂଶ ହୋଇପାରିବ ନାହିଁ ଏହି ସହିଦ୍ଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରି ଶ୍ରୀ ସିଂ କହିଛନ୍ତି ଗୋଟିଏ ବର୍ବୋରୋଚିତ କାଣ୍ଡର ପ୍ରତିରୋଧ ସମାନ ଭାବରେ ନେବା ବିଷୟକୁ ଏହି ପ୍ରତିମୂର୍ତ୍ତି ସ୍ମରଣ କରାଇ ଦେଉଛି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି କାଲିୟାନାୱାଲାବାଗ୍ ଗଣ ହତ୍ୟାକାଣ୍ଡ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ନୂଆ ମୋଡ଼ ଆଣିଥିଲା ଏବଂ ଏହି ଘଟଣା ପରେ ଭଗତ୍ ସିଂ ରାଜଗୁରୁ ସୁଖଦେବ ଏବଂ ଆଶ୍ଫାକୁଲା ଖାଁଙ୍କ ଭଳି ବିପ୍ଳବୀମାନଙ୍କର ଉତ୍ଥାନ ହୋଇଥିଲା

ତାଙ୍କର ଦୁଇ ଦେଶୀୟ ଗସ୍ତର ଏହାର ହେଉଛି ଚୂଡ଼ାନ୍ତ ପର୍ଯ୍ୟାୟ ଅନ୍ତନାନାରିଭୋ ଯିବା ପୂର୍ବରୁ ଶ୍ରୀ କୋବିନ୍ଦ୍ ପୋର୍ଟ ଲୁଇସ୍ ବିମାନ ବନ୍ଦରଠାରେ ମରିସସ୍ର ପ୍ରଧାନମନ୍ତ୍ରୀ କୁମାର ଯୁଗନାଥ ବିରୋଧି ଦଳ ନେତା କାଭିୟର୍ ଲୁକ୍ ଦୁଭାଲ୍ ଏବଂ ଅନ୍ୟମାନେ ତାଙ୍କୁ ବିଦାୟ ଦେଇଥିଲେ

ତାଙ୍କର ଏହି ରହଣି କାଳରେ ଶ୍ରୀ କୋବିନ୍ ରାଷ୍ଟ୍ରପତି ମାଡାଗସ୍କରର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସ୍କଚୀ ହୋଇଛି

ବ୍ଲାକ୍ ହୋଲ୍ ଏବଂ ଆପେକ୍ଷିକତା ଉପରେ ତାଙ୍କର ଆଲୋଡ଼ନ ସୃଷ୍ଟିକାରୀ ଆବିଷ୍କାରପାଇଁ ସେ ପଦାର୍ଥ ତତ୍ତ୍ୱବିତ୍ ଭାବେ ମହନୀୟତା ଅର୍ଜନ କରିଥିଲେ

ଆଲ୍ବର୍ଟ ଆଇନ୍ଷ୍ଟାଇନ୍ଙ୍କ ପରେ ସେ ହେଉଛନ୍ତି କଣେ ପ୍ରସିଦ୍ଧ ପଦାର୍ଥ ତତ୍ତ୍ୱବିତ୍ ସେ ବହୁ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଥିଲେ

କ୍କେଟ୍ କଲମ୍ବୋଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟ୍ସେଣ୍ଟି ଟ୍ସେଣ୍ଟି କ୍ରିକେଟ୍ ଟ୍ରର୍ଣ୍ଣାମେଷ୍ଟର ଶେଷ ଲିଗ୍ ମ୍ୟାଚ୍ରେ ଆଜି ସନ୍ଧ୍ୟାରେ ଭାରତ ବାଂଲାଦେଶକୁ ଭେଟିବ